ଏହି ଟେଲିଫୋନ୍ କଥାବାର୍ତ୍ତା କାଳରେ ଉଭୟ ନେତା ମହାମାରୀର ମୁକାବିଲା ପାଇଁ ନିଜ ନିଜ ଦେଶରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ କରିଛନ୍ତି

ଏହି ସଂକଟର ମୁକାବିଲା ପାଇଁ ଦକ୍ଷିଣକୋରିଆ ଯେଉଁ ପ୍ରଯୁକ୍ତିଭିତ୍ତିକ କାର୍ଯ୍ୟାନୁଷାନ ଗ୍ରହଣ କରିଛି ସେସବୁର ଶ୍ରୀ ମୋଦି ପ୍ରଶଂସା କରିଛନ୍ତି ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଭାରତର ଜନସାଧାରଣ ଗୋଟିଏ ଲକ୍ଷ୍ୟ ସହ ଏକମନରେ ଏହି ମହାମାରୀ ବିରୁଦ୍ଧରେ ଯେଉଁ ସଂଗ୍ରାମ ଚଳାଇଛନ୍ତି ରାଷ୍ଟ୍ରପତି ମୁନ୍ ଜେ ଇନ୍ ତାହାର ପ୍ରଶଂସା କରିଛନ୍ତି

କରୋନା ସଂକ୍ରମଣ ପରୀକ୍ଷା ପରିସର ବୃଦ୍ଧି ବ୍ୟକ୍ତିଗତ ସୁରକ୍ଷା ଉପକରଣ ସଙ୍ଗରୋଧ ଏବଂ ଆଇସିୟୁ ଶଯ୍ୟା ବୃଦ୍ଧି ଓ ଭେଷ୍ଟିଲେଟର ବାବଦରେ ଏହି ଅର୍ଥ ବ୍ୟୟ ହେବ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ସହ ଦେଶର ସ୍ୱାସ୍ଥ୍ୟସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜାତୀୟ ସ୍ୱାସ୍ଥ୍ୟ ମିଶନ ଆଇସିଏମ୍ଆର ଜାତୀୟ ରୋଗ ନିୟନ୍ତ୍ରଣ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଆଦି ସଂସ୍ଥା କରିଆରେ ଜରୁରକୀକାଳୀନ ବ୍ୟବସ୍ଥାର ଉନ୍ନତି ଓ ଗବେଷଣା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ

ଏସ୍ସି ସେଣ୍ଟର କରୋନା ଭୂତାଣୁରେ ସଂକ୍ରମିତ ବ୍ୟକ୍ତିମାନଙ୍କର ଚିକିତ୍ସା କରୁଥିବା ଡାକ୍ତର ଓ ଚିକିହା ସହାୟକ କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ସୁଚାରୁରୂପେ ଯୋଗାଇ ଦେବାକୁ ନିିିିତ କରିବାକୁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ୍ କହିଛନ୍ତି କରୋନା ବିପକ୍ଷରେ ସଂଗ୍ରାମରେ ଡାକ୍ତର ଓ ଚିକିହା ସହାୟକ କର୍ମୀମାନେ ଆଗଧାଡ଼ିରେ ରହିଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ସମସ୍ତ ପେଷାଦାରଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ସଂକ୍ରାନ୍ତରେ କିଛି ନିର୍ଦ୍ଦେଶାବଳୀ ଜାରି କରି ଜଷ୍ଟିସ୍ ଅଶୋକ ଭୂଷଣ ଓ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ସେମାନଙ୍କ ଉପରେ ସମ୍ପ୍ରତି ହୋଇଥିବା ଆକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ହସ୍କିଟାଲଗୁଡ଼ିକରେ କାର୍ଯ୍ୟରତ ଡାକ୍ତର ଓ ଚିକିହା କ୍ଷେତ୍ରର କର୍ମଚାରୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ପୁଲିସ୍ ସୁରକ୍ଷା ଯୋଗାଇ ଦେବାକୁ କୋର୍ଟ୍ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଏହାଛଡ଼ା ପୃଥକ ହୋଇ ରହିଥିବା ବ୍ୟକ୍ତି ସଂକ୍ରମିତ ଲୋକ ଓ ସଂକ୍ରମଣର ଆଶଙ୍କା ଥିବା ଲୋକମାନେ ଚିକିିିତ ହେଉଥିବା ସ୍ଥାନଗୁଡ଼ିକରେ କାର୍ଯ୍ୟରତ ଡାକ୍ତର ଓ ଚିକିତ୍ସା କର୍ମଚାରୀମାନଙ୍କୁ ମଧ୍ୟ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି

ସରକାରଙ୍କ ପକ୍ଷରୁ ଏଭଳି କୌଣସି ପଦକ୍ଷେପ ନିଆଯିବାର ନାହିଁ ଏବଂ ଏହା ଗୁଜବ ଓ ଭିତ୍ତିହୀନ ବୋଲି ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସ୍ୱଷ୍ଟ କରାଯାଇଛି

ଆବେଦନକାରୀ ସେମାନଙ୍କର ଅନ୍ଲାଇନ ଆବେଦନପତ୍ରରେ ମନପସନ୍ଦର ପରୀକ୍ଷାକେନ୍ଦ୍ର ସହର ପରିବର୍ତ୍ତନ କରିପାରିବେ ସାଂପ୍ରତିକ ପରିସ୍ଥିତିକ୍ତ ଦୃଷ୍ଟିରେ ରଖି କେନ୍ଦ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ପକ୍ଷର୍ ଏହି ପଦକ୍ଷେପ ନିଆଯାଇଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ନୀ ଆବେଦନକାରୀଙ୍କୁ ପସନ୍ଦ ସହରର ପରୀକ୍ଷାକେନ୍ଦ୍ ଆବଶ୍ଚନ କରିବାକୁ ପ୍ରୟାସ କରିବ ପ୍ରତ୍ୟେକ ସହରର ପରୀକ୍ଷାକେନ୍ଦ୍ରରେ ଉପଲବ୍ଧ କ୍ଷମତାକୁ ଦୃଷ୍ଟିରେ ରଖି ଏହି ଆବଶ୍ଚନ କରାଯିବ ବୋଲି ମନ୍ତ୍ରଶାଳୟ ପକ୍ଷରୁ ସ୍ୱଷ୍ଟ କରାଯାଇଛି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯୁଗ୍ ସଚିବ ଲବ୍ ଅଗ୍ରୱାଲ ନ୍ତଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି ଭେଷ୍ଟିଲେଟର ପରିଚାଳନା ସଂକ୍ରମଣ ରୋକିବା ଯୋଜନା ଓ ହସ୍କିଟାଲଗୁଡ଼ିକର ପ୍ରସ୍ତୁତି କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ସହାୟତା କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରିଛି

ସେ ପୁଣି କହିଛନ୍ତି ଆକି ନ୍ତଆଦିଲ୍ଲୀରେ ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀର ବୈଠକ ବସି ଭୂତାଣୁ ସଂକ୍ରମଣ ରୋକିବା ଓ ଏ ଦିଗରେ ବିଭିନ୍ନ କାର୍ଯ୍ୟର ପରିଚାଳନା ତଥା କୋଭିଡ୍ ନାଇଣ୍ଟିନ୍ ହସ୍କିଟାଲ୍ ସ୍ଥାପନ ଆଦି ଉପରେ ଆଲୋଚନା କରାଯାଇଛି ରାଜ୍ୟଗୁଡ଼ିକ ସହ ସମନ୍ୱୟରେ ଏହିସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି ଶ୍ରୀ ଅଗ୍ରୱାଲ କହିଛନ୍ତି ମନ୍ତ୍ରୀମାନଙ୍କର ଗୋଷୀ ମଧ୍ୟ ଅଧିକ ସଂକ୍ରମିତ ସ୍ଥାନଗ୍ରଡ଼ିକରେ ପରୀକ୍ଷାଗାର ସ୍ଥାପନ ଓ ଅଧିକ ନମୁନା ପରୀକ୍ଷା ଆଦି ବିଷୟ ଉପରେ ଆଲୋଚନା କରିଛନ୍ତି

ଶ୍ରୀ ଅଗ୍ରୱାଲ ଆହୁରି କହିଛନ୍ତି କୌଣସି ମିଥ୍ୟା ଖବର ଦ୍ୱାରା ଅହେତ୍କ ଆତଙ୍କ ସ୍ଟିଷ୍ଟି ହେଉଛି ଏବଂ ଜନସାଧାରଣ ଏଥିରେ ବିଶ୍ୱାସ ନ କରିବା ପାଇଁ ମନ୍ତ୍ରୀଗୋଷ୍ଠୀ ଲୋକମାନଙ୍କୁ ନିବେଦନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ଲସଚିବ ପୁଣ୍ୟସଲୀଳା ଶ୍ରୀବାସ୍ତବ କହିଛନ୍ତି ରାଜ୍ୟଗୁଡ଼ିକ ଲକଡାଉନକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିଛନ୍ତି ସେ ଆହରି କହିଛନ୍ତି ଲକଡାଉନ ଯୋଗୁଁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକମାନଙ୍କର ସହାୟତା ପାଇଁ ରାଜ୍ୟ ସରକାରଗୁଡ଼ିକ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି

ରେଳ ସୁରକ୍ଷାବଳ ତା'ର ନିକସ୍ୱ ସମ୍ଭଳରୁ ପ୍ରାୟ ଦୁଇଲକ୍ଷ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦେଇଛି

ଆଇଆର୍ସିଟିସି ଭିତ୍ତିକ ରୋଷେଇଶାଳରେ ଏହି ଖାଦ୍ୟ ପ୍ରସ୍ତୁତ କରାଯାଉଛି ରେଳଷ୍ଟେସନ୍ ଏବଂ ଏହାର ଆଖପାଖରେ ଏହି ରନ୍ଧାଖାଦ୍ୟ ଗରିବ ନିରାଶ୍ରୟ ଶିଶୁ ତଥା ଶ୍ରମିକଙ୍କୁ ଯୋଗାଇ ଦିଆଯାଉଛି